ଚଳିତ ଥର ସଂସଦର ଶୀତକାଳୀନ ଅଧିବେଶନ ହେବ ନାହିଁ

ଫଳରେ ଏକ ନୂତନ ରାଷ୍ଟ୍ର ଭାବେ ବାଂଲାଦେଶ ସୃଷ୍ଟି ହୋଇଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହି ଯୁଦ୍ଧରେ ପାକିସ୍ତାନ ସେନାର ସମର୍ପଶ ସର୍ବବୃହତ୍ ସାମରିକ ଆତ୍ମସମର୍ପଣ ଭାବେ ମଧ୍ୟ ଜଣାଯାଏ

ସାରା ଦେଶରେ ଏନେଇ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଆଜି ନୂଆଦିଲ୍ଲୀର ଜାତୀୟ ଯୁଦ୍ଧସ୍ମାରକୀଠାରେ ଆୟୋଜନ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ ପ୍ରଧାନମନ୍ତ୍ରୀ ସିଡିଏସ୍ ମୁଖ୍ୟ ଏବଂ ତିନିସେନାର ମୁଖ୍ୟମାନେ ଏହି ଅବସରରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଣ୍ଣିମ ବିଜୟ ମଶାଲରେ ଅଗ୍ନି ସଂଯୋଗ କରିବେ

ଏହି ଯୁଦ୍ଧର ସ୍ବତିକୁ ସ୍କରଣ କରିବାପାଇଁ ଦେଶର ପ୍ରମୁଖ ଯୁଦ୍ଧକ୍ଷେତ୍ର ଏବଂ ଏହି ଯୁଦ୍ଧରେ ଶହୀଦ୍ ହୋଇଥିବା ଯବାନ୍ଙ୍କ ଗ୍ରାମରୁ ମୃତ୍ତିକା ଅଣାଯାଇଛି ଏହି ଅବସରରେ ବରିଷ୍ଠ ସେନାନୀ ଏବଂ ବୀରା ନାରୀଙ୍କୁ ସମ୍ମାନିତ କରାଯିବ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବ୍ୟାଣ୍ଡ ପ୍ରଦର୍ଶନ ସେମିନାର ଯନ୍ତ୍ରପାତି ପ୍ରଦର୍ଶନ କନ୍କ୍ଲେଭ୍ ଏବଂ ଦୁଃସାହସିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ

ଏହାଛଡ଼ା ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶିଶୁ ଆଶ୍ରୟ ଗୃହରେ କୋଭିଡ୍ ନାଇଷ୍ଟିନ୍ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି

ପ୍ରତ୍ୟେକ ଶିଶୁଙ୍କ ପାଇଁ ମାସିକ ଆର୍ଥକ ସହାୟତା ନିର୍ଦ୍ଦେଶ ବ୍ୟତୀତ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟଗୁଡ଼ିକୁ ସେହିସବୁ ପ୍ରତିଷ୍ଠାନର ଅନ୍ତେବାସୀଙ୍କ ଶିକ୍ଷାଗତ ଆବଶ୍ୟକତା ପ୍ରରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

ପିଏମ୍ କଚ୍ଛ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କେନ୍ଦ୍ର ସରକାର ସଦାସର୍ବଦା କୃଷକମାନଙ୍କ କଲ୍ୟାଣ ପାଇଁ ପ୍ରତିଶ୍ରତିବଦ୍ଧ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ସରକାର ସବୁବେଳେ ପ୍ରୟାସ କରି ଆସୁଛନ୍ତି

ବର୍ଷ ବର୍ଷ ଧରି ବିଭିନ୍ନ କୃଷକ ସଂଗଠନ ଏବଂ ବିରୋଧୀ ଦଳମାନେ ଯେଉଁ ଦାବି କରୁଥିଲେ ତାହାକୁ ଦୃଷ୍ଟିରେ ରଖି କୃଷି ସଂସ୍କାର ଅଣାଯାଇଛି ଏହି ଅବସରରେ କଚ୍ଚର କୃଷକମାନେ ବାହାରକୁ ଫଳ ରପ୍ତାନୀ କରୁଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ଗୁଜରାଟରେ କୃଷି ଡାଏରୀ ଏବଂ ମହ୍ୟ ଚାଷ କ୍ଷେତ୍ର ବିଗତ ଦୁଇ ଦଶନ୍ଧି ଧରି ବେଶ୍ ସଫଳତା ହାସଲ କରିଛି ଓ କୃଷକମାନେ ସମବାୟ ମାଧ୍ୟମରେ ସଶକ୍ତ ହୋଇପାରିଛନ୍ତି

ସେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ଲବଶଯୁକ୍ତ ଜଳକୁ ମଧୁର ଜଳରେ ରୂପାନ୍ତରଣ କରିବା ବିଶ୍ୱର ସର୍ବବୃହତ ପୁନର୍ବ୍ୟବହାର କ୍ଷମ ଶକ୍ତି ପାର୍କ ପ୍ରକଳ୍ପ ଓ ସମ୍ପୂର୍ଣ୍ଣ ସ୍ୱୟଂକୃତ ଦୁଗ୍ଧ ପ୍ରକ୍ରିୟାକରଣ ଓ ପ୍ୟାକେଜିଙ୍ଗ୍ କାରଖାନା ଅନ୍ତର୍ଭୁକ୍ତ

ଏନେଇ ସରକାର ବିରୋଧୀ ଦଳର ଦାବିକ୍ ପ୍ରତ୍ୟାଖ୍ୟାନ କରିଛନ୍ତି ବିରୋଧୀ ଦଳଗ୍ରଡ଼ିକ ଶୀତକାଳୀନ ଅଧିବେଶନ ଡାକିବାପାଇଁ ଦାବି କରିଥିଲେ ଅନ୍ୟପକ୍ଷରେ ସରକାର ବିରୋଧୀ ଦଳକୁ ପ୍ରଶ୍ନ କରିଛନ୍ତି ମୌସୁମୀ ଅଧିବେଶନକୁ ଶୀଘ୍ର ବନ୍ଦ୍ କରିବାକ୍ କହିଥିବା କଂଗ୍ରେସ କାହିଁକି ଶୀତକାଳୀନ ଅଧିବେଶନ ପାଇଁ ଦାବି କର୍ରଛି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସ୍ୱଷ୍ଟ କରିଛନ୍ତି ସିଧାସଳଖ ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ ଦିଲ୍ଲୀରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସଂସଦର ଶୀତକାଳୀନ ଅଧିବେଶନ ଆୟୋଜନ କରାଯିବ ଅଥବା ସିଧାସଳଖ ସଂସଦର ବଜେଟ୍ ଅଧିବେଶନ ହେବ ସେନେଇ ଶ୍ରୀ ଯୋଶୀ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଅନୌପଚାରିକ ଆଲୋଚନା କରିଛନ୍ତି କିଛିଦିନ ପୂର୍ବର୍ ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଥିବାରୁ ସିଧାସଳଖ ବଜେଟ୍ ଅଧିବେଶନ ହୋଇପାରିବ ବୋଲି ଅନେକ ନେତା ପରାମର୍ଶ ଦେଇଛନ୍ତି

ମନ୍ତ୍ରଣାଳୟ କହିଛି ସରକାରଙ୍କ ନିୟମର କଡାକଡି ପାଳନ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇବାରେ ଲାଗିଛି

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ବିଶ୍ୱ ତ୍କଳନାରେ ଭାରତରେ କୋଭିଡ୍କନିତ ମୃତ୍ୟୁହାର ସର୍ବନିମ୍ନ ରହିଛି

ସେ ନୌସେନାର ବ୍ରଡ଼ାଜାହାଜ ୱିଙ୍ଗ୍ର ବରିଷ୍ଣ ଅଧିକାରୀ ଥିଲେ ଏବଂ ଚଳିତମାସ ଶେଷରେ ଅବସର ଗ୍ରହଣ କରିଥା'ନ୍ତେ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାଇସ୍ ଆଡ୍ମିରାଲ୍ ଶ୍ରୀକାନ୍ତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି